ରାଷ୍ଟପତି ଉପରାଷ୍ଟପତି ଓ ପ୍ରଧାନମନ୍ତ୍ରୀ ନବବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପିଏମ ରାଇସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱସ୍ତରୀୟ ରାଜନୈତିକ କଥାବାର୍ତ୍ତା ପାଇଁ ଭାରତର ପ୍ରମୁଖ ସମ୍ମିଳନୀ ରାଇସିନା ଡାଇଲଗ୍ର ଷଷ ସଂସ୍କରଣକୁ ଉଦ୍ଘାଟନ କରିବେ ଏହି ଚାରିଦିନିଆ ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ରାଓଣ୍ଡାର ରାଷ୍ଟ୍ରପତି ପଲ୍ କଗାମେ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫେଡ୍ରିକସେନ୍ ମୁଖ୍ୟ ଅତିଥିଭାବେ ପ୍ରାରୟିକ ଅଧିବେଶନରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ ଏହି ସମ୍ମିଳନୀର ପରବର୍ତ୍ତୀ ଅଧିବେଶନରେ ଅଂଶଗ୍ରହଣ କରିବେ ଏହି ସମ୍ମିଳନୀକୁ ବୈଦେଶିକ ମନ୍ତ୍ରଶାଳୟ ଓ ପର୍ଯ୍ୟବେକ୍ଷଣ ଗବେଷଣା ଫାଉଶ୍ଡେସନ ପକ୍ଷରୁ ମିଳିତଭାବେ ଆୟୋଜନ କରାଯାଇଛି

ଏହି ଚାରିଦିନିଆ ସମ୍ମିଳନୀ ଅବସରରେ ପାଞ୍ଚୋଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ସେଗୁଡିକ ହେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବହୁଦେଶୀୟବାଦ ଜାତିସଂଘର ପୁନର୍ଗଠନ ଯୋଗାଣ ଶୃଙ୍ଖଳର ନିରାପତ୍ତା ଓ ବିବିଧତା ଦେଶ ଓ ବ୍ୟକ୍ତିବିଶେଷଙ୍କୁ ଉତ୍ତରଦାୟୀ କରିବା

ପୀୟଷ ଗୋଏଲ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ମସ୍ୟଚାଷୀମାନଙ୍କ ପାଇଁ ଇ ଶାନ୍ତା ଇଲେକ୍ରୋନିକ୍ ବଜାରର ଉଦ୍ଘାଟନ କରିଛନ୍ତି ଇ ଶାନ୍ତା ଏଭଳି ଏକ ବଜାର ଯେଉଁଠାରେ ମସ୍ୟଚାଷ ସମ୍ଭନ୍ଧୀୟ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ ଶ୍ରୀ ଗୋଏଲ କହିଛନ୍ତି ଇ ଶାନ୍ତା ମସ୍ୟଚାଷୀମାନଙ୍କ ଆୟ କୀବନଶୈଳୀ ଆତ୍ମନିର୍ଭରତା ଆଦି ବୃଦ୍ଧି କରାଇବା ସହ ସେମାନଙ୍କ ପାଇଁ ନୃତନ ବିକଳ୍ପ ଉପଲବ୍ଧ କରାଇବ ସେ କହିଛନ୍ତି ଇ ଶାନ୍ତା ମଞ୍ଚ ପାରମ୍ପିରିକ ବ୍ୟବସାୟର ଢାଞ୍ଚାରେ ପରିବର୍ତ୍ତନ ଆଶିବ ଏହାଦ୍ୱାରା ଚାଷୀ ଓ କ୍ରେତାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାରିବ ଏବଂ ଏହି ଇ ବଜାର ଦଲାଲଙ୍କ କବଳରୁ ସୁରକ୍ଷା ପ୍ରଦାନ କରିବ ଏହି ମଞ୍ଚ ବିଭିନ୍ନ ଭାଷାରେ ଉପଲହ୍ଧ ଯାହାକି ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବ

ସେଗୁଡ଼ିକ ହେଲା ପରୀକ୍ଷା ଠାବକରିବା ଚିକିତ୍ସା କରିବା ସଂଗରୋଧ କରିବା ଓ ଚିକାଦେବା

ଅନେକ ସ୍ଥାନରେ କର୍ମସ୍ଥଳୀଗୁଡିକରେ ବହୁସଂଖ୍ୟକ ହିତାଧିକାରୀ ଟିକା ନେଇଛନ୍ତି

ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନବବର୍ଷକୁ ଉଗାଡ଼ି ଭାବରେ ପାଳନ କରାଯାଉଥିବା ବେଳେ କର୍ଣ୍ଣାଟକରେ ଏହାକୁ ୟୁଗାଡ଼ି ମହାରାଷ୍ଟ୍ରରେ ଗୁଡ଼ିପଡ଼ୱା ତାମିଲନାଡୁରେ ପୁଥାଣ୍ଡୁ କେରଳରେ ବିଶୁ ପଞ୍ଜାବରେ ବେିଶାଖୀ ଓଡ଼ିଶାରେ ପଣାସଂକ୍ରାନ୍ତୀ ପଶ୍ଚିମବଙ୍ଗରେ ପୋଇଲା ବୈଶାଖ ଓ ଆସାମରେ ବୋହାଗ୍ ବିହୁ ଭାବରେ ପାଳନ କରାଯାଇଥାଏ ତେଲୁଗୁ ଭାଷାଭାଷୀ ଲୋକମାନେ ଆଜି ତେଲୁଗୁ ନବବର୍ଷ ଉଗାଡ଼ି ପାଳନ କରୁଛନ୍ତି କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୂଷ୍ଟିରେ ରଖି ଉହବ ପାଳନ ସାମାନ୍ୟ ଫିକା ପଡ଼ିଯାଇଛି ଜନସାଧାରଣଙ୍କୁ ବାହାରକୁ ନ ଯାଇ ଘରେ ଉତ୍ସବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଏହିସବୁ ଉସବ ନୃତନ ବର୍ଷର ଆରମ୍ଭକୁ ଦର୍ଶାଇଥାଏ ଏବଂ ବିଭିନ୍ନତା ମଧ୍ୟରେ ଏକତାକୁ ଦର୍ଶାଇ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଇଥାଏ ଏହା ଆମ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ ଏହି ପର୍ବ ସମାଜରେ ସୌହାର୍ଦ୍ଦ୍ୟ ଓ ଭାତୃତ୍ୱ ଭାବକୁ ପ୍ରୋହାହିତ କରିବ ବୋଲି ରାଷ୍ଟପତି ଆଶାପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ଆମ ଦେଶର ଅନେକତା ମଧ୍ୟରେ ଏକତା ବାର୍ତ୍ତାକୁ ପ୍ରତିପାଦିତ କରିଥାଏ ବୋଲି କହିଛନ୍ତି ସେ କହିଛନ୍ତି ଆମର ଧର୍ମ ଗ୍ରନ୍ଥ ଗୁଡ଼ିକରେ ମାଟି ମାକୁ ପୂଜା କରିବା ପାଇଁ ବିଭିନ୍ନ ଉପାଖ୍ୟାନ ବର୍ଷ୍ଣିତ ହୋଇଛି ପରିବାର ଓ ସାଙ୍ଗମାନେ ଏକାଠି ହୋଇ ଉହବ ପାଳନ କରିବା ପାଇଁ ନବବର୍ଷ ଆମକୁ ଅବସର ଯୋଗାଇ ଦେଇଥାଏ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ସୁରକ୍ଷା ନିୟମାବଳୀ ମଧ୍ୟରେ ପର୍ବ ପାଳନ କରିବା ପାଇଁ ଶ୍ରୀ ନାଇଡ଼ୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଗାଡ଼ି ଗୁଡ଼ି ପଡ଼ବା ଚେତ୍ର ଶୁକ୍ଲାଦି ଚେତିଚାନ୍ଦ ବୈଶାଖୀ ବିଶୁ ନବରେହ ପୁଥାଣ୍ଟୁ ଓ ପୋଇଲା ବୈଶାଖ ତଥା ପଣାସଂକ୍ରାନ୍ତୀ ଆଦି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏହି ପର୍ବପର୍ବାଣୀ ଗୁଡ଼ିକ ଦେଶର ବିବିଧତାର ପ୍ରତୀକ ଏବଂ ଏକ ଭାରତ ଶ୍ରେଷ ଭାରତ ଭାବନାକୁ ପ୍ରତିଫଳିତ କରୁଛି

ଏହି ପୁସ୍ତକଗୁଡ଼ିକ ହେଲା ଡକ୍କର ଆମ୍ବେଦକର ଜୀବନ ଦର୍ଶନ ଡକ୍କର ଆମ୍ଘେଦକର ବ୍ୟକ୍ତି ଦର୍ଶନ ଡକ୍ର ଆମ୍ଘେଦକର ରାଷ୍ଟ୍ର ଦର୍ଶନ ଏବଂ ଡକୁର ଆମ୍ଘେଦକର ଆୟାମ ଦର୍ଶନ ଗୁଜୁରାଟର ଅହମ୍ମଦାବାଦସ୍ଥିତ ଡକୁର ବାବାସାହେବ ଆମ୍ବେଦକର ମୁକ୍ତ ବିଦ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଗୁଜୁରାଟର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ରାଜ୍ୟକୁ ତୋଫାନି ଗସ୍ତକରି ପ୍ରଚାରକାର୍ଯ୍ୟ ଚଳାଇଛନ୍ତି

ଆଇପିଏଲ୍ ଆଇପିଏଲ୍ର ପଞ୍ଚମ ମ୍ୟାଚ୍ରେ ଆଜି କୋଲକାଟା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଞ୍ଜିଆନ୍ନ ମଧ୍ୟରେ ମୁକାବିଲା ହେବ